ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବହ୍ର ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପର୍ଶ୍ଣ ହୋଇଛି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁତଳ ବିଶିଷ୍ଟ ଫ୍ଲାଟ୍ଗୁଡ଼ିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି

ସେ କହିଛନ୍ତି ଦିଲ୍ଲୀରେ ଏଭଳି ଅନେକ ପ୍ରକଳ୍ପ ରହିଛି ଯେଉଁଗୁଡ଼ିକ ଅନେକ ବର୍ଷ ଧରି ନିର୍ମାଣାଧୀନ ଅବସ୍ଥାରେ ଅଛି ସେ କହିଛନ୍ତି ସେକ୍ଷ୍ରାଲ୍ ଇନ୍ଫର୍ମେସନ୍ କମିଶନ୍ ର ନୂଆ ଅଟ୍ଟାଳିକା ଏନ୍ଡିଏ ସରକାରଙ୍କ ସମୟରେ ନିର୍ମାଣ କରାଯାଇଛି କୋବିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ମଧ୍ୟ ପାର୍ଲାମେଷ୍ଟରେ କାର୍ଯ୍ୟଧାରା ଚାଲିଥିଲା ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଏପରିକି ସପ୍ତାହର ଛୁଟି ଦିନରେ ମଧ୍ୟ ସଭାକାର୍ଯ୍ୟ ଚାଲିଥିଲା ପାର୍ଲାମେଷ୍ଟ୍ର ବର୍ଷାକାଳୀନ ଅଧିବେଶନ ସୁଚାରୁରୂପେ ଚାଲିବାରେ ପ୍ରତ୍ୟେକ ଦଳ ସହଯୋଗ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଲୋକସଭା ଅଧିକ ଶକ୍ତଶାଳୀ ହୋଇପାରିଛି ଓ ଏହା ପଛରେ କାରଣ ହେଉଛି ଦେଶର ଜନସାଧାରଣ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି

ବିଗତ ଦୂଇ ଦଶନ୍ଧି ମଧ୍ୟରେ ଏହା ସର୍ବୋକୃଷ୍ଟ ପ୍ରଦର୍ଶନ ଆମ ସମ୍ଭାଦଦାତା ଜଣାଇଛନ୍ତି ସାଂସଦମାନଙ୍କ ପାଇଁ ନିର୍ମିତ ଏହି ବହୁତଳ ବିଶିଷ୍ଟ ଫ୍ଲାଟ୍ଗୁଡ଼ିକ ନୂଆଦିଲ୍ଲୀର ଡକ୍କର ବିଡି ମାର୍ଗରେ ଅବସ୍ଥିତ

ଏହି ଘୋଷଣାନାମାରେ ସାମ୍ପ୍ରତିକ ଚ୍ୟାଲେଞ୍ଗୁଡ଼ିକର ମୁକାବିଲା ପାଇଁ ବିଶ୍ୱ ସ୍ତରରେ ଐକ୍ୟବଦ୍ଧ ହୋଇ ସମ୍ମିଳିତ ଉଦ୍ୟମ କରିବା ଓ ଏକବିଂଶ ଶତାବ୍ଦୀର ସୁଯୋଗଗୁଡ଼ିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାପାଇଁ ଉଲ୍ଲେଖ ରହିଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଅଧିକ ନମ୍ରନା ପରୀକ୍ଷା ପାଇଁ ଦେଶରେ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମ୍ରନା ପରୀକ୍ଷାଦ୍ୱାରା ସଂକ୍ରମିତମାନଙ୍କର ଶୀଘ୍ର ଚିକିହା କରାଯାଇପାର୍ଥିବାର୍ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟହାର ହ୍ରାସ ପାଉଛି

ଦେଶରେ ଚିକିତ୍ସା ମୌଳିକ ଢାଞ୍ଚାରେ ଉନ୍ତି ଅଣାଯିବା ଓ କୋବିଡ୍ ସଂକ୍ରମିତମାନଙ୍କ ଚିକିହା ପାଇଁ ସରକାରଙ୍କ ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି

ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ତେଲଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡ଼୍ର ଚଣ୍ଡୀଗଡ଼ ଜମ୍ମୁ କାଶ୍କୀର କେରଳ ଗୁଗୁରାତ୍ ଆନ୍ଧ୍ରପ୍ରଦେଶ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଧାନ ସଂଗ୍ରହ କରାଯାଉଛି

ହର୍ ଘର୍ ଜଳ ସ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲ୍ଲାରେ ବିଭିନ୍ନ ଗ୍ରାମୀଣ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଜଳ ପ୍ରକଳଗୁଡ଼ିକ ସେହି ଦୁଇ ଜିଲ୍ଲାର ଜଳ ସମସ୍ୟା ଦୂର କରିବା ସହିତ କିଲ୍ଲାଗୁଡ଼ିକର ଲୋକମାନଙ୍କୁ ଅନେକ ରୋଗରୁ ବଞ୍ଚାଇବ ବିନ୍ଧ୍ୟାଞ୍ଚଳ ଓ ବୁନ୍ଦେଲ୍ଖଣ୍ଡ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଭରି ରହିଥିଲେ ମଧ୍ୟ ସେହି ଅଞ୍ଚଳ ଅନଗ୍ରସର ଅଞ୍ଚଳ ଭାବେ ଶ୍ରେଣୀଭୁକ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ପରଠାରୁ ସେହି ଅଞ୍ଚଳଗୁଡ଼ିକ ପ୍ରତି ଅବହେଳା କରାଯାଇ ଆସୁଛି ଯାହାଫଳରେ ସେଠାରୁ ଲୋକମାନେ ଅନ୍ୟ ଅଞ୍ଚଳକୁ ପଳାୟନ କରୁଛନ୍ତି ସେହି ଦୁଇ ପ୍ରକଳ୍ପ ସମ୍ପର୍ଣ୍ଣ ହେବାକୁ ଦୁଇ ବର୍ଷ ସମୟ ଲାଗିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍କନିର୍ଭର ଗ୍ରାମଗୁଡ଼ିକରୁ ଆତ୍ମନିର୍ଭର ଭାରତ ଗଠନ ହେବ

ତାହା ମଧ୍ୟରେ ଉତ୍ତର ପ୍ରଦେଶରୁ ଲକ୍ଷ ପରିବାର ଅଛନ୍ତି ପ୍ରଧାନମନ୍ତ୍ରୀ କରୋନା ପ୍ରତି ସାବଧାନ ରହିବାକ୍ତ ଜନସାଧାରଣଙ୍କ ନିବେଦନ କରିଚ୍ଛନ୍ତି ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ମାନବ ସମ୍ଭଳ ବିକାଶ ସଂକ୍ରାନ୍ତ ବୋଷ୍ଟନ୍ ଉତ୍କର୍ଷ କେନ୍ଦ୍ରରେ ଉଦ୍ବୋଧନ ଦେଇଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ପ୍ରତିକୂଳ ପରିସ୍ଥିତି ସର୍ତ୍ୱେ ସ୍ୱାସ୍ଥ୍ୟକର୍ମୀମାନେ ସମ୍ମୁଖରେ ରହି ଏହାର ମୁକାବିଲା କରୁଥିବାରୁ ସେମାନଙ୍କୁ ଅଭିବାଦନ ଜଣାଇ ଡକ୍କର ହର୍ଷବର୍ଦ୍ଧନ କୋବିଡ୍ ନାଇଷ୍ଟିନ୍ ପାଇଁ ଭାରତ ଗ୍ରହଣ କରିଥିବା ରଣକୌଶଳର ବିସ୍ତୃତ ବିବରଣୀ ଦେଇଛନ୍ତି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପ୍ରଥମ ସଂକ୍ରମଣ ନୁହେଁ କିୟା ଶେଷ ସଂକ୍ରମଣ ନୁହେଁ କିନ୍ତୁ ଖୁବ୍ ଶୀଘ୍ର ଏହା ଏକବିଂଶ ଶତାବ୍ଦୀର ଏକ ଅତୀତ ଘଟଣା ହେବ ସେ କହିଛନ୍ତି କୋବିଡ୍ ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ଭାରତ ସଠିକ୍ ନିୟମ ପ୍ରଣୟନ କରିଛି ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଖୁବ୍ ଶୀଘ୍ର ଲୋକମାନଙ୍କୁ ପ୍ରତିଷେଧକ ଦିଆଯିବ ଓ ଆଉ ଅଳ୍ପ କିଛି ମାସ ମଧ୍ୟରେ କୋବିଡ୍ ସଂକ୍ରମଣ ଲୋପ ପାଇବ ଭାରତ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ପଦ୍ଧତି ହାସଲ କରିଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ବର୍ତ୍ତମାନ ଶସ୍ତାରେ ଉତ୍ତମ ମାନର ଔଷଧ ଯୋଗାଇବା ପ୍ରତି ଆଲୋକପାତ କରାଯାଉଛି ଆଜାଦ୍ କଂଗ୍ରେସ ଡିବାକ୍ଲ ବରିଷ୍ଣ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ସମ୍ପ୍ରତି ଶେଷ ହୋଇଥିବା ନିର୍ବାଚନରେ ପାର୍ଟିର ଖରାପ ପ୍ରଦର୍ଶନ ପାଇଁ ନେତାମାନଙ୍କ ପଞ୍ଚତାରକା ଅଭ୍ୟାସକୁ ଦାୟୀ କରିଛନ୍ତି ଏକ ସମ୍ଭାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍କାରରେ ସେ କହିଛନ୍ତି କଂଗ୍ରେସ ନେତାମାନେ ମୂଳ ସ୍ତରରେ ଜନସାଧାରରଙ୍କ ସହ ଯୋଗାଯୋଗ ରକ୍ଷା କରିବାରେ ବିଫଳ ହୋଇଛନ୍ତି ସେ କହିଛନ୍ତି ନେତାମାନେ ଯେପର୍ଯ୍ୟନ୍ତ ଏଭଳି ଅଭ୍ୟାସ ପରିତ୍ୟାଗ କରି ନାହାନ୍ତି ସେପର୍ଯ୍ୟନ୍ତ ନିର୍ବାଚନ ଜିତିବା ସମ୍ଭବ ନୁହେଁ